କାଶ୍ମୀର ପ୍ରସଙ୍ଗରେ ସେମାନେ ଭାରତକୁ ସମର୍ଥନ କରିଛନ୍ତି

ଇୟୁ କାଶ୍ମୀର ୟୁରୋପୀୟ ସଂଘ ସାଂସଦ ରିଜାର୍ଡ କାର୍ଷ୍ଣେକି ଓ ଫଲୋବିଓ ମାର୍ଭୁସିଏଲୋ କାଶ୍ମୀର ପ୍ରସଙ୍ଗରେ ଭାରତର ସମର୍ଥନ କରି ପାକିସ୍ତାନ ସନ୍ତାସବାଦକୁ ପ୍ରୋହାହନ ଦେଉଥିବାର ସମାଲୋଚନା କରିଛନ୍ତି ୟୁରୋପୀୟ ସଂଘ ସଂସଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ଶ୍ରୀ ଜାର୍ଭ୍ଣେକି ଭାରତକୁ ବିଶ୍ୱର ସର୍ବବୃହତ୍ ଗଣତାନ୍ତିକ ରାଷ୍ଟ୍ର ବର୍ଷନା କରିଛନ୍ତି ସେ କହିଛନ୍ତି ୟୁରୋପୀୟ ସଂଘ ପାର୍ଲାମେଣ୍ଟ ଜାମ୍ମୁ କାଶ୍ମୀରରେ ହେଉଥିବା ସନ୍ତାସବାଦୀ ଆକ୍ରମଣ ସଂକ୍ରାନ୍ତରେ ବିବେଚନା କରିବା ଉଚିତ୍ ସେହି ସନ୍ତାସବାଦୀମାନେ ଚନ୍ଦ୍ରରୁ ଆସି ଆକ୍ରମଣ କରୁନାହାନ୍ତି ବୋଲି ସେ କହିଛନ୍ତି ସେମାନେ ସମସ୍ତେ ପଡୋଶୀ ଦେଶ ପାକିସ୍ତାନରୁ ଆସି କାଶ୍ମୀରରେ ସନ୍ତାସବାଦୀ ଆକ୍ରମଣମାନ କରୁଥିବାର ଶ୍ରୀ ଜାର୍ଷ୍ଣେକି କହିଛନ୍ତି ପାକିସ୍ତାନ ଆନ୍ତର୍ଜାତିକ ସ୍ତରରୁ ପ୍ରବଳ ଚାପ ସତ୍ତ୍ୱେ ସନ୍ତାସବାଦୀମାନଙ୍କୁ ନିରାପଦ ଆଶ୍ରୟ ଯୋଗାଇ ଆସୁଛି ୟୁରୋପୀୟ ସଂଘର ଆଉଜଣେ ସାଂସଦ ମାର୍ଭୁସିଏଲୋ କହିଛନ୍ତି ପାକିସ୍ତାନ ପରମାଣୁ ଅସ୍ତ ବ୍ୟବହାର କରିବାକୁ ଧମକ ଦେଇଛି ଯାହା ୟୁରୋପୀୟ ସଂଘପାଇଁ ଏକ ଚିନ୍ତାର ବିଷୟ ହୋଇପଡିଛି ପାକିସ୍ତାନରେ ମାନବାଧିକାର ଲଙ୍ଘନ ହେଉଥିବାରୁ ଦୋଷାରୋପ କରି ସେ କହିଛନ୍ତି ପାକିସ୍ତାନରୁ ତାଲିମ ନେଇଥିବା ସନ୍ତାସବାଦୀମାନେ ମଧ୍ୟ ୟୁରୋପରେ ଆସି ସନ୍ତାସବାଦୀ ଆକ୍ରମଣ ପାଇଁ ଯୋଜନାମାନ କରିଛନ୍ତି ୟୁରୋପୀୟ ସଂଘ ଉପରାଷ୍ଟ୍ରପତିଙ୍କ ପକ୍ଷରୁ ବିତର୍କ ଆରମ୍ଭ କରି ୟୁରୋପୀୟ ସଂଘ ମନ୍ତ୍ରୀ ତିଭି ଟୁପୁରାଇନେନ କାଶ୍କୀର ପ୍ରସଙ୍ଗ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ଉଭୟ ଭାରତ ଓ ପାକିସ୍ତାନକୁ ଅନୁରୋଧ କରିଛନ୍ତି ଇଣ୍ଡିଆ ପାକ୍ ପାକିସ୍ତାନ ତା'ର ଆକାଶ ସୀମାରେ ଭାରତର ଭିଭିଆଇପି ବିମାନ ଚଳାଚଳକୁ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ଅନୁମତି ନ ଦେବା ବିଷୟକୁ ନେଇ ଭାରତ ଦୁଃଖ ପ୍ରକାଶ କରିଛି ଭିଭିଆଇପି ବିମାନଗୁଡ଼ିକୁ ଯେକୌଣସି ଦେଶ ପକ୍ଷରୁ ସ୍ୱାଭାବିକ ଭାବେ ଅନୁମତି ଦିଆଯାଇଥାଏ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି ସମସ୍ତ ପ୍ରକାର ଆନ୍ତର୍ଜାତୀୟ ପ୍ରଥାକୁ ଅମାନ୍ୟ କରିବା ନିଷ୍ପଭି ଉପରେ ପାକିସ୍ତାନ ପୁନଃ ବିବେଚନା କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ଏକତରଫା ନିଷ୍କଭି ନେବାଲାଗି ପାକିସ୍ତାନ ଯେଉଁ କାରଣଗୁଡ଼ିକୁ ଦର୍ଶାଉଛି ଏହାଉପରେ ସେ ପ୍ରର୍ନବିଚାର କରିବା ଉଚିତ୍ ତେଜସ୍ ରାଜନାଥ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏଲ୍ସିଏ ତେଜସ୍ ଯୁଦ୍ଧ ବିମାନରେ ଆଜି ବେଙ୍ଗାଲୁରୁଠାରେ କିଛିସମୟ ପାଇଁ ଉଡାଣ କରିଛନ୍ତି ଟ୍ୱିଟ୍ କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ତେଜସ୍ ବିମାନରେ ଉଡାଶ କରିବା ତାଙ୍କ ପାଇଁ ଏକ ଅଭୂତପୂର୍ବ ତଥା ଚିତ୍ତାକର୍ଷକ ଅଭିଜ୍ଞତା ଥିଲା

ନୌବାହିନୀ ପାଇଁ ତେଜସ୍ ଯୁଦ୍ଧବିମାନର ସର୍ବଶେଷ ପରୀକ୍ଷଣ ମଧ୍ୟ ବେଙ୍ଗାଲୁରୁ ଓ ଗୋଆରେ କରାଯାଇଛି ଅଳ୍ପଦିନ ପୂର୍ବେ ଏଲ୍ସିଏ ତେଜସ୍କୁ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ କରାଯିବା ଲାଗି ମଞ୍ଜୁରୀ ଦିଆଯାଇଥିଲା ନିର୍ମଳା ବ୍ୟାଙ୍କ୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବେ ଶସ୍ତାରେ ଋଣ ମିଳିବା ଲୋକମାନଙ୍କୁ ସେମାନଙ୍କ ଦ୍ୱାରଦେଶରେ ବ୍ୟାଙ୍କିଂ ସୁବିଧା ଯୋଗାଇବା କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଋଣ ଯୋଗାଇବା ସ୍ୱୟଂସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ଗୁଡ଼ିକର ପ୍ରସଙ୍ଗ ତଥା ଅଣବ୍ୟାଙ୍କିଂ ଅନୁଷ୍ଠାନ ଓ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ପ୍ରଭୂତି ବିଷୟ ଉପରେ ଏଥିରେ ଆଲୋଚନା ହେବାର ଆଶା କରାଯାଉଛି

ଆସେସବୁଲ ଇଣ୍ଡିଆ ଏମ୍ଆଇଏସ୍ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ଅଧୀନସ୍ଥ ଅକ୍ଷମବ୍ୟକ୍ତିମାନଙ୍କୁ କ୍ଷମତାପନ୍ନ କରିବା ବିଭାଗ ଦ୍ୱାରା ଏକ ପରିଚାଳନାଗତ ସ୍ୱଚନା ବ୍ୟବସ୍କାର ଆରମ୍ଭ କରାଯାଇଛି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାବଡଚାନ୍ଦ ଗେହଲଟ ଗତକାଲିନୂଆଦିଲ୍ଲୀରେ ଏମ୍ଆଇଏସ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ ଏହି ଅବସରରେ ସେଠାରେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ଥିଲେ

ତାଙ୍କ ସହ ସେଠାକାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଓ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଆସୁଛନ୍ତି ଶ୍ରୀ ବାଟୁଲଗାଙ୍କୁ ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ଉଭୟପକ୍ଷ ମଧ୍ୟରେ ବହୁ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଏହାବ୍ୟତୀତ ମୌଳିକ ଢ଼ାଞା ଶକ୍ତି ଦୁର୍ବିପାକ ପରିଚାଳନା ପ୍ରତିରକ୍ଷା ନିରାପତ୍ତା ସଂସ୍କୃତି ଓ ଦକ୍ଷତାବୃଦ୍ଧି ଆଦି କ୍ଷେତ୍ରରେ ସହଯୋଗର ମଧ୍ୟ ସମୀକ୍ଷା କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନୈଶ୍ୟ ଭୋଜିସଭାର ଆୟୋଜନ କରିଛନ୍ତି ଶ୍ରୀ ବାଟୁଲଗା ନୂଆଦିଲ୍ଲୀରେ ଭାରତ ମଙ୍ଗୋଲିଆ ବ୍ୟବସାୟିକ ଫୋରମ୍ରେ ମଧ୍ୟ ଅଂଶଗ୍ରହଣ କରିବେ

ଗତକାଲି ଶ୍ରୀନଗରଠାରେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ସହ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଶୀତଋତୁରେ ରାଜ୍ୟକୁ ଅଧିକ ବିଦ୍ୟୁତ୍ ଯୋଗାଇ ଦିଆଯାଇପାରିବ ଜାମ୍ମୁ କାଶ୍କୀର ଓ ଲଦାଖ୍ ଅଞ୍ଚଳରେ ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରତି ଦେଇଛନ୍ତି ରାଜ୍ୟପାଳ ସତ୍ୟପାଳ ମଲିକ୍ କହିଛନ୍ତି ଜାମ୍ମୁ କାଶ୍ମୀରରେ ବିକାଶମୂଳକ କାର୍ଯ୍ୟ ହେବା ଦ୍ୱାରା ପାକିସ୍ତାନ ଅଧିକୃତ କାଶ୍ମୀର କଇଲାକାର ଜନସାଧାରଣ ପାକିସ୍ତାନ ବିରୁଦ୍ଧରେ ଆନ୍ଦୋଳନ କରିବେ ଓ ଭାରତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବେ ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି କାଞ୍ଗୁ କାଶ୍ମୀର ଓ ଲଦାଖ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିବା ସୁରୁଖୁରୁରେ ସମ୍ପନ୍ନ ହେବ ସେ କହିଛନ୍ତି ସବୁପକ୍ଷର ସର୍ବାଧିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବ୍ୟବସ୍ଥା ଗ୍ରହଣ କରାଯିବ ଗତକାଲି ନୂଆଦିଲ୍ଲୀରେ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନସଚିବ ଓ ପ୍ରଧାନ ସଚିବମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ସେହିସବୁ ଜିଲ୍ଲା ଗୁଡ଼ିକରେ ଶିଳ୍ପସଂସ୍ଥାମାନ ସ୍ଥାପନ ଓ ବଡବଡ ପ୍ରକଳ୍ପ ନିର୍ମାଣ ପାଇଁ ଏକ ଜମି ବ୍ୟାଙ୍କ ଗଠନ କରିବା ହେଉଛି ଏହାର ମୂଳଲକ୍ଷ୍ୟ ଚଳିତମାସ ଶେଷସୁଦ୍ଧା ଜମିଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଡିଭିଜନାଲ କମିଶନରମାନଙ୍କୁ କୁହାଯାଇଛି ବାନ୍ଦିପୋରା ଓ ରାମବନ ଜିଲ୍ଲାଗୁଡ଼ିକର କମିଶନର ଓ ଡିଭିଜନାଲ କମିଶନରମାନଙ୍କୁ ସେହିସବୁ ଜିଲ୍ଲାଗୁଡ଼ିକରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସ୍ଥାନ ନିର୍ପଣ କରିବାକୁ ମଧ୍ୟ କୁହାଯାଇଛି ବାରମଳା ଉଦ୍ଧାମପୁର ରାଜୋରି ରାମବନ ଓ ପୁଲ୍ୱାମା ଜିଲ୍ଲାଗୁଡ଼ିକର ଡିଭିଜନାଲ କମିଶନରମାନଙ୍କୁ ମଧ୍ୟ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି ସେହି ଜିଲ୍ଲାଗୁଡ଼ିକରେ ଥାନା ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ କାର୍ଯ୍ୟାଳୟମାନ ସ୍ଥାପନ କରାଯିବ ହିତାଧିକାରୀମାନଙ୍କୁ ଅନଗ୍ରଶ୍ରେଣୀ ସାର୍ଟିଫିକେଟ ତୁରନ୍ତ କାରି କରିବା ପାଇଁ ମୁଖ୍ୟସଚିବ ଡିଭିଜନାଲ କମିଶନରମାନଙ୍କୁ ପରାମର୍ଶ ଦେଇଛନ୍ତି

ଏହି ଚଳଚ୍ଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ୍ ଆନନ୍ଦ ପ୍ରକାଶ କରିଛନ୍ତି